ରାଜ୍ୟସଭାରେ ଏହା ସର୍ବସନ୍ନତି କ୍ରମେ ପାସ୍ ହୋଇଥିଲା

ଆଲୋଚନାରେ ଅଂଶଗ୍ରହଣ କରି ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଅନୁସ୍ତଚୀତ କାତି ଉପଜାତି ସଂରକ୍ଷଣରେ ସରକାର ସ୍ୱଚ୍ଚଳବର୍ଗ ପ୍ରସଙ୍ଗ ଉଠାଇବାକୁ ଚାହୁଁନାହାନ୍ତି ସେ କହିଛନ୍ତି ଅନୁସ୍ଚୀତ କାତି ଓ ଉପକାତି ବର୍ଗର କଲ୍ୟାଣ ପାଇଁ ଏନ୍ଡିଏ ସକରାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ପୂର୍ବରୁ ବିଲ୍କୁ ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ ବ୍ୟବସ୍ଥାପକ ସଭାଗୁଡ଼ିକରେ ସଂରକ୍ଷଣ ଅନୁସ୍ତଚୀତ କାତି ଓ ଉପଜାତି ବର୍ଗର ଲୋକମାନଙ୍କୁ କ୍ଷମତାପନୁ କରିଛି ଓ ଏହି ବର୍ଗରୁ ବହୁ ପ୍ରଖ୍ୟାତ ନେତା ବିଭିନ୍ନ କ୍ଷେତ୍ରରେ ଦେଶର ସେବା କରିଛନ୍ତି ଦଳ ନିର୍ବିଶେଷରେ ସମସ୍ତ ବିରୋଧୀ ଦଳ ବିଲ୍କୁ ସମର୍ଥନ କରିଥିଲେ କିନ୍ତୁ ଆଙ୍ଗ୍ଲୋ ଇଣ୍ଡିଆନ୍ମାନଙ୍କୁ ବିଲ୍ର ପରିସରରୁ ବାଦ ଦିଆଯାଇଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଥିଲେ ପିଏମ୍ ଧାନବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ରାମ ଜନ୍ମଭୂମି ବିବାଦକୁ କଂଗ୍ରେସ ପାର୍ଟି ଜାଶିଶୁଣି ଉଜିବିତ କରି ରଖିଥିଲା ଧାନବାଦଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ରାମଜନ୍ମଭୂମି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ବିଜେପି ଏହାର ସଂକଳ୍ପପତ୍ରରେ ଉଲ୍ଲେଖ କରିଥିଲା ସେ କହିଛନ୍ତି ପାର୍ଟି ଏହାର ପ୍ରତିଶ୍ରୁତିର ପାଳନ କରିଛି ଓ ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିଛି ଶ୍ରୀ ମୋଦୀ କହିଛନ୍ତି ଦେଶର ଏକତା ଭ୍ରାତୂଭାବ ଓ ସଦଭାବନାକୁ ସୁଦୃଢ଼ ରଖିବା ପାଇଁ ସବୁମତେ ଉଦ୍ୟମ କରାଯାଇଛି ଏକତା କ'ଣ ଭ୍ରାତୂଭାବ କ'ଣ ଓ ସବୁ ଧର୍ମର ଲୋକ କିଭଳି ଏକତ୍ର ବାସ କରିପାରିବେ ତାହା ଦେଶ କରି ଦେଖାଇଛି ସେ ପୁଶି କହିଛନ୍ତି ଭାରତ ସମଗ୍ର ବିଶ୍ୱକୁ ଏକତାର ସନ୍ଦେଶ ପଠାଇଛି ସେ କହିଛନ୍ତି ତିନିବାର ତଲାକ ବିରୁଦ୍ଧରେ ସରକାର କଡ଼ା ଆଇନ୍ ପ୍ରଶୟନ କରିଛନ୍ତି ଯେଉଁଥିରୁ ମୁସଲମାନ ସମ୍ପ୍ରଦାୟର ଭଉଣୀମାନେ ଉପକୃତ ହୋଇପାରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ପାର୍ଟି କୃଷକ ଓ ଦୋକାନିମାନଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକର ପୂର୍ବଶ କରିଛି ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନାଗରିକ ସଂଶୋଧନ ବିଲ୍ ଗୃହୀତ ହୋଇଥିବାରୁ ଆସାମର ଜନସାଧାରଣ ଏହାକୁ ନେଇ ବିବ୍ରତ ହେବା ଉଚିତ୍ ନୁହେଁ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ଅଧିକାର ଅନନ୍ୟ ପରିଚୟ ଓ ସୁନ୍ଦର ସଂସ୍କୃତିକୁ କେହି ସେମାନଙ୍କଠାରୁ ଛଡେଇ ନେଇପାରିବେ ନାହିଁ ଓ ଏହା ବଳବତ୍ତର ରହିବ

ଆସାମ୍ ସିଏମ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ନାଗରିକ ସଂଶୋଧନ ବିଲ୍କୁ ନେଇ ଲୋକମାନେ ବିବ୍ରତ ହେବା ଉଚିତ୍ ନୂହଁ ବୋଲି କହିଛନ୍ତି ଆକାଶବାଣୀ ସହ ଏକ ସାକ୍ଷାତକାରରେ ଶ୍ରୀ ସୋନୱାଲ କହିଛନ୍ତି ଆସାମ ଚୁକ୍ତିକୁ ଲାଗୁ କରାଯାଇ ଆସାମର ସାଂସ୍କୃତିକ ଭାଷାଗତ ଓ ରାଜନୈତିକ ଅଧିକାର ଏବଂ ଜମିଜମା ଅଧିକାରର ସୁରକ୍ଷା କରାଯିବ ସେ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଆସାମ ଚୁକ୍ତିର ଷଷ୍ଠ ଧାରାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିସାରିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ନାଗରିକ ସଂଶୋଧନ ବିଲ୍ ନାମରେ କିଛି ଲୋକ ଅପପ୍ରଚାର ଚଳାଇଛନ୍ତି ସାନ୍ଧ୍ୟ ଆଇନ୍କୁ ଲଙ୍ଘନ କରି ଶହ ଶହ ଲୋକ ଗୌହାଟୀର ଲତାସିଲ୍ଠାରେ ଅଖିଳ ଆସାମ ଛାତ୍ରସଂଘ ନେତୃତ୍ୱରେ ଏକତ୍ରିତ ହୋଇଥିଲେ ଗୌହାଟୀ ସହର ଓ ଦିବ୍ରଗଡ଼ରେ ଅନିର୍ଦ୍ଦିଷ୍ଟକାଳୀନ ସାନ୍ଧ୍ୟ ଆଇନ୍ ଲାଗୁହୋଇଥିବା ବେଳେ ଜୋରହଟରେ ରାତ୍ରିକାଳୀନ ସାନ୍ଧ୍ୟ ଆଇନ୍ ଲାଗୁ କରାଯାଇଛି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଟ୍ରେନ୍ ସେବା ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ବିଜେପି କର୍ମମାନଙ୍କ ଘର ଉପରେ ଆକ୍ରମଣ କରିଥିବାର ଖବର ମିଳିଛି କିଛି କିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି ସେନାବାହିନୀ ଓ ଆସାମ ରାଇଫଲସ୍ ଯବାନମାନଙ୍କୁ ଗୌହାଟି ଦିବ୍ରୁଗଡ଼ ମୋରିଗାଓଁ ଓ ତେଜପ୍ରରଠାରେ ମ୍ରତୟନ କରାଯାଇଛି

ଏହି ରାୟ ଅନୁସାରେ ଅଯୋଧ୍ୟାର ବିବାଦୀୟ ସ୍ଥଳୀରେ ରାମମନ୍ଦିର ନିର୍ମାଣ କରାଯିବାକୁ କୁହାଯାଇଥିଲା ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସାୟିଧାନିକ ଖଣ୍ଡପୀଠ ସେହି ଆବେଦନଗୁଡ଼ିକର କୌଣସି ଯଥାର୍ଥତା ନଥିବାର ଦର୍ଶାଇ ସେଗୁଡ଼ିକୁ ଖାରଜ କରିଦେଇଛନ୍ତି

ଅନ୍ୟ ଆବେଦନଗୁଡ଼ିକ ମାମଲା ସହ ସମ୍ପ୍ରକ୍ତ ନଥିବା ତୂତୀୟ ପକ୍ଷ ଦ୍ୱାରା ଦାଏର କରାଯାଇଥିଲା ପ୍ରାରମ୍ଭରେ ଦାଏର ହୋଇଥିବା ଚାରୋଟି ମକୋଦ୍ଦମାର ପକ୍ଷଗୁଡ଼ିକ କରିଥିବା ସମୀକ୍ଷା ଆବେଦନଗୁଡ଼ିକୁ ଖଣ୍ଡପୀଠ ବିବେଚନା କରିଛନ୍ତି ଏହି ସମୀକ୍ଷା ଆବେଦନଗୁଡ଼ିକ ପ୍ରତ୍ୟାଖ୍ୟାନ ହୋଇଯିବା ସହ ଖୋଲା ଅଦାଲତରେ ଶୁଣାଶି ପାଇଁ କରାଯାଇଥିବା ଅନୁରୋଧ ମଧ୍ୟ ଆପଣାଛାଏଁ ଖାରଜ ହୋଇଯାଇଛି ଝାଡ଼ଖଣ୍ଡ ପୁଲିଂ ଝାଡ଼ଖଣ୍ଡର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ସନ୍ଧ୍ୟାରେ ମତଦାନ ଶେଷ ହୋଇଛି

ଝାଡ଼ଖଣ୍ଡ କ୍ୟାମ୍ପେନ୍ କଂଗ୍ରେସ ନେତା ରାହ୍ରଲ ଗାନ୍ଧି ଆଜି ଝାଡ଼ଖଣ୍ଡର ରାଜମହଲ ଓ ମେହେରାମାଠାରେ ଦୁଇଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ସାହେବଗଞ୍ଜ ଜିଲ୍ଲାର ରାଜମହଲଠାରେ ଜେଏମ୍ଏମ୍ ନେତା ହେମନ୍ତ ସୋରେନଙ୍କ ସହ ଏକ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ତାଙ୍କ ମେଣ୍ଟ କ୍ଷମତାକୁ ଆସିଥିଲେ ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ ସେ କହିଛନ୍ତି ଆଦିବାସୀ ସମ୍ପ୍ରଦାୟ ଓ ଅନୁସ୍ତଚୀତ କାତିର ଲୋକମାନଙ୍କ ଠାରୁ ଅନୁମତି ନନେବା ପର୍ଯ୍ୟନ୍ତ କୌଣସି ଜମି ଅଧିଗ୍ରହଣ କିମ୍ବା ସଂଗ୍ରହ କରାଯିବ ନାହିଁ ଓ ଯେଉଁ ଜମିଗୁଡ଼ିକ ଶିଳ୍ପକାରଖାନା ସ୍ଥାପନ ପାଇଁ ସଂଗ୍ରହ କରାଯାଇଥିଲା ସେଗୁଡ଼ିକର ଯଦି ବ୍ୟବହାର ହୋଇନାହିଁ ତେବେ ସେଗୁଡ଼ିକୁ କୃଷକମାନଙ୍କୁ ଫେରାଇ ଦିଆଯିବ ଶ୍ରୀ ଗାନ୍ଧି କହିଛନ୍ତି ତାଙ୍କ ମେଣ୍ଟ ସରକାରକ୍ର ଆସିଲେ କୃଷକମାନଙ୍କର ଦୂଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକୁର ର ହିରଣପୁର ଫୁଟବଲ ପଡ଼ିଆଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ଇତିମଧ୍ୟରେ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଧୀରେ ଧୀରେ ସରଗରମ ହେବାରେ ଲାଗିଛି

ବ୍ରେକ୍ସିଟ୍ ଅଚଳାବସ୍ଥାର ଦୂରୀକରଣ ପାଇଁ ହଠାତ୍ ଏଭଳି ସାଧାରଣ ନିର୍ବାଚନ କରାଯାଉଛି

ଏଥରକ ନିର୍ବାଚନରେ ୟୁରୋପୀୟ ସଂଘରୁ ବ୍ରିଟେନ୍ ଓହରିଯିବା ବିଷୟ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ରହିଛି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଦଳ କଞ୍ଚରଭେଟିଭ୍ ପାର୍ଟିକ୍ ବିଜୟୀ କରାଇବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି

ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀଦଳ ଲେବର ପାର୍ଟି ବ୍ରେକ୍ସିଟ୍ ଉପରେ ଏକ ନୂଆ ଜନମତ ସଂଗ୍ରହ ଓ ବିଭିନ୍ନ ସଂସ୍ଥାର ପୁନଃ ଜାତୀୟକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଲେବର ପାର୍ଟି କେରେମି କରବୀନଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛି ଭୋଟରମାନଙ୍କ ପାଇଁ ବ୍ରେକ୍ସିଟ୍ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ରହିଛି ଏହାସହିତ ଅର୍ଥନୀତିକ ମନ୍ତରତା ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ସାମାଜିକ ଦାୟିତ୍ୱ ସମ୍ଭନ୍ଧୀୟ ନିୟମାବଳୀ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ତଥା ଆଇନ୍ ଶ୍ରୁଙ୍ଗଳା ପରିସ୍ଥିତି ମଧ୍ୟ ନିର୍ବାଚନରେ ଅନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ରହିଛି